ତାଙ୍କ ସହ ସେ ଦେଶର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ମଧ୍ୟ ଆସିଛି ଆଉ ଅଳ୍ପ ସମୟ ପରେ ଶ୍ରୀ କୋଣ୍ଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦ୍ୱିପକ୍ଷୀୟ ବୈଠକରେ ମିଳିତ ହେବେ ଭାରତୀୟ ଶିଳ୍ପ ମହାସଂଘର ସହଭାଗିତାରେ ବିଜ୍ଞାନ ଓ କାରିଗରି ବିଦ୍ୟା ବିଭାଗ ପକ୍ଷରୁ ଆୟୋଜିତ ଭାରତ ଇଟାଲୀ ଟେକ୍ରୋଲୋଜି ଶୀଖର ସମ୍ମିଳନୀରେ ଉଭୟ ନେତା ଯୋଗ ଦେବେ କାରିଗରି ବିଦ୍ୟା ହସ୍ତାନ୍ତର ମିଳିତ ଉଦ୍ୟୋଗ ସ୍ଥାପନ ଗବେଷଣା ଓ ଉନ୍ନୟନ ତଥା ଦୁଇ ଦେଶର ଶିଳ୍ପ ଓ ଗବେଷଣା ପ୍ରତିଷ୍ଠାନଗୁଡ଼ିକୁ ବଜାର ପ୍ରବେଶ ପାଇଁକୁ ସହଜ କରିବା ଲକ୍ଷ୍ୟରେ ଏହି ଶିର୍ଷ ସମ୍ମିଳନୀ ଆୟୋଜନ କରାଯାଇଛି ଗତ ଜୁନ୍ ମାସରେ ଇଟାଲୀର ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପରେ ଶ୍ରୀ କୋଷ୍ଟେଙ୍କର ଏହା ପ୍ରଥମ ଭାରତ ଗସ୍ତ

ୟୁରୋପୀୟ ସଂଘ ସଦସ୍ୟଭୁକ୍ତ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଇଟାଲୀ ହେଉଛି ଭାରତର ପଞ୍ଚ ବୃହତ୍ତମ ବ୍ୟାବସାୟିକ ଭାଗିଦାରି ରାଷ୍ଟ୍ର

ଗତକାଲି ସନ୍ଧ୍ୟାରେ ଟୋକିଓରେ ଶେଷ ହୋଇଥିବା ତ୍ରୟୋଦଶ ଭାରତ ଜାପାନ ବାର୍ଷିକ ଦ୍ୱିପକ୍ଷୀୟ ଶୀର୍ଷ ବୈଠକ ପରେ ଏହା ଘୋଷଣା କରାଯାଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କାପାନ ପ୍ରତିପକ୍ଷ ସିଞ୍ଜୋ ଆବେ ଏହି ଶୀର୍ଷ ବୈଠକର ନେତୃତ୍ୱ ନେଇଥିଲେ ଉଭୟ ନେତା ଆପୋଷ ସ୍ୱାର୍ଥ ବିଜଡ଼ିତ ବିଭିନ୍ନ ପ୍ରସଙ୍ଗ ଓ ବର୍ତ୍ତମାନର ଆଞ୍ଚଳିକ ଓ ଅନ୍ତର୍କାତୀୟ ପରିସ୍ଥିତି ଉପରେ ଆଲୋଚନା କରିଥିଲେ ଭାରତୀୟ ନୌବାହିନୀ ଏବଂ ଜାପାନ୍ର ସାମୁଦ୍ରିକ ଆତ୍କ ପ୍ରତିରକ୍ଷା ବାହିନୀ ମଧ୍ୟରେ ସାମୁଦ୍ରିକ କ୍ଷେତ୍ରରେ ସଚେତନତା ସୂଚନା ସଂକ୍ରାନ୍ତ ଭାବ ଆଦାନ ପ୍ରଦାନ ପାଇଁ ଏକ ରାଜିନାମା ମଧ୍ୟ ସ୍ୱାକ୍ଷରିତ ହୋଇଛି

ଆମର ସମ୍ଭାଦଦାତା ଜଣାଇଛନ୍ତି ଭାରତର ଆକୁ ଇଷ୍ଟ ପଲିସି ତଥା ଭାରତ ପ୍ରଶାନ୍ତ ମହାସାଗର ଇଲାକାକୁ ଅବାଧ ଓ ମୁକ୍ତ ରଖିବାପାଇଁ ଜାପାନ୍ର ଦୂରଦୃଷ୍ଟି ସହ ତାଳ ଦେଇ ବିଶ୍ୱ ଭାଗିଦାରିତା କ୍ଷେତ୍ରରେ ଉଭୟ ଦେଶର ମହତ୍ତ୍ୱ ପ୍ରତିପାଦନ କରିବାପାଇଁ ପ୍ରଧାନମନ୍ତ୍ରୀଙ୍କର ଏହି ଗସ୍ତ ନୂଆ ସୁଯୋଗ ସୃଷ୍ଟି କରିଛି ଆଜି ସକାଳୁ ଶ୍ରୀ ମୋଦି ନୂଆଦିଲ୍ଲୀ ଫେରିଆସିଛନ୍ତି ନ୍ୟାସନାଲ୍ ସମିଟ୍ ଆସାମ ଭାରତରେ ସାର୍ବଜନୀନ ସ୍କାସ୍ଥ୍ୟସେବା ବ୍ୟବସ୍ଥାରେ ଅଭିନବତା ସଂକ୍ରାନ୍ତ ପଞ୍ଚମ କାତୀୟ ଶୀର୍ଷ ସମ୍ମିଳନୀ ଆସାମର କାଜିରଙ୍ଗାଠାରେ ଆରମ୍ଭ ହୋଇଛି ଏହି ଶୀର୍ଷ ସମ୍ମିଳନୀରେ ଉଦ୍ବୋଧନ ଦେଲାବେଳେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ରା କହିଛନ୍ତି କାର୍ଯ୍ୟ ସମ୍ପାଦନା ସଂସ୍କାର ଓ ପରିବର୍ତ୍ତନପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁ ଆହ୍ୱାନ ଦେଇଛନ୍ତି ତାହାକୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ପାଳନ କରାଯିବାର ଆବଶ୍ୟକତା ରହିଛି ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ କହିଛନ୍ତି ଦେଶରେ ସ୍ୱାସ୍ଥ୍ୟସେବାରେ ବହୁ ବିଳୟରେ ହେଲେ ମଧ୍ୟ ବହୁ ଉନ୍ନତି ସାଧିତ ହୋଇପାରିଛି ଆମର ସମ୍ଭାଦଦାତା ଜଣାଇଛନ୍ତି ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ଆଶିବାପାଇଁ ବିଭିନ୍ନ ରାଜ୍ୟ ଓ ସଂସ୍ଥାଗୁଡ଼ିକ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ଉତ୍ତମ ପଦ୍ଧତିଗୁଡ଼ିକ ସଂକ୍ରାନ୍ତରେ ଶିକ୍ଷାଗ୍ରହଣ ଓ ଆଦାନ ପ୍ରଦାନ ଏହି ସମ୍ମିଳନୀର ମୂଳଲକ୍ଷ୍ୟ ଏହି ସମ୍ମିଳନୀରେ ବରିଷ୍କ ଅଧିକାରୀ ସାର୍ବଜନୀନ ସ୍ୱାସ୍ଥ୍ୟ ବିଶେଷଜ୍ଞ ଓ ଶିକ୍ଷାନୁଷ୍ଠାନଗୁଡ଼ିକର ବିଶେଷଜ୍ଞମାନେ ଯୋଗ ଦେଇଛନ୍ତି ଡ଼ାଏ ଡକ୍ କୋଚିନ୍ କେନ୍ଦ୍ର ଜାହାଜ ଚଳାଚଳ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଓ କେରଳ ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ୍ ଆଜି କୋଚିନ୍ ବନ୍ଦରଠାରେ ଭାରତର ସର୍ବବୃହତ୍ ଶୁଷ୍କ ପୋତାଶ୍ରୟକୁ ଉଦ୍ଘାଟନ କରିବେ

ଏଠାରେ ଜାହାଜ ନିର୍ମାଣ ହେବା ସହିତ ଜାହାକ ମରାମତି ହେବ ଓ ଆନ୍ତର୍ଜାତିକ ମାନର ନିରାପତ୍ତା ବ୍ୟବସ୍ଥା ରହିବ ଓଡ଼ିଶା କ୍ୟାମ୍ପ୍ କୋର୍ଟ ଓଡ଼ିଶାରେ ଓକିଲମାନଙ୍କ ଧର୍ମଘଟ ଯୋଗୁଁ ଓକିଲମାନଙ୍କ ବିନା କ୍ୟାମ୍ପ୍ କୋର୍ଟଗୁଡ଼ିକର ଆୟୋଜନ କରିବା ସକାଶେ ଓଡ଼ିଶା ହାଇକୋର୍ଟ ସମସ୍ତ କିଲ୍ଲା ଅଦାଲତକୁ ନିର୍ଦ୍ଦେଶ ଦେଇଛନ୍ତି ଓକିଲମାନଙ୍କ ଧର୍ମଘଟ ଯୋଗୁଁ ଗତ ଦୁଇ ମାସ ହେଲା କୋର୍ଟଗୁଡ଼ିକରେ ଅଚଳାବସ୍ଥା ସୃଷ୍ଟି ହୋଇଛି ବିଚାରାଧୀନ କଏଦୀମାନଙ୍କୁ ଜାମିନ ନ ମିଳିବା ଯୋଗୁଁ ଜେଲ୍ଗୁଡ଼ିକରେ ବନ୍ଦୀମାନଙ୍କ ସଂଖ୍ୟା ବୃଦ୍ଧି ପାଇବାରୁ ହାଇକୋର୍ଟ ଏହି ପଦକ୍ଷେପ ନେଇଛନ୍ତି

ପୁଲିସ୍ ଜେଲ୍ ନ୍ୟାୟିକ ସହାୟତା କର୍ମଚାରୀ ବିଚାରପତି ଓ କୋର୍ଟ କର୍ମଚାରୀମାନଙ୍କ ସହାୟତାରେ କ୍ୟାମ୍ପ୍କୋର୍ଟମାନ ଆୟୋଜନ କରାଯାଇଛି

କେବଳ ଉତ୍ତର ରାୟପୁର ଆସନ ପାଇଁ ବିକେପି କୌଣସି ପ୍ରାର୍ଥୀଙ୍କ ନାମ ଏପର୍ଯ୍ୟନ୍ତ ଘୋଷଣା କରି ନାହିଁ

ଏସ୍ଏଲ୍ କ୍ୟାବିନେଟ୍ ଶ୍ରୀଲଙ୍କାରେ ଆଗୁଆ ପାର୍ଲାମେଣ୍ଟ ଅଧିବେଶନ ଆହ୍ୱାନ କରିବାପାଇଁ ରାଷ୍ଟ୍ରପତି ମୈତ୍ରୀପାଳ ସିରିସେନାଙ୍କ ଉପରେ ଚାପ ବୃଦ୍ଧି ପାଉଥିବାବେଳେ ଗତକାଲି ନବ ନିର୍ବାଚିତ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେଙ୍କ ନେତୃତ୍ୱରେ ନୂଆ ମନ୍ତିମଶ୍ଚଳ ଶପଥ ଗ୍ରହଣ କରିଛି

ଶ୍ରୀ ବିକ୍ରମାସିଫ୍ଟେ ତାଙ୍କୁ ଗାଦିଚୁତ କରାଯିବା ବିରୁଦ୍ଧରେ ପ୍ରତିବାଦ ସ୍ୱରୂପ କଲୟୋରେ ଆଜି ଏକ ବିକ୍ଷୋଭ ପ୍ରଦର୍ଶନ ପାଇଁ ଡାକରା ଦେଇଛନ୍ତି ଇତିମଧ୍ୟରେ ୟୁରୋପୀୟ ସଂଘ ଓ ବ୍ରିଟେନ୍ ଅନ୍ୟ ଦେଶଗୁଡ଼ିକ ସହ ମିଶି ପାର୍ଲାମେଣ୍ଟ ଅଧିବେଶନ ଡକାଯିବାକୁ ଦାବି କରିଛନ୍ତି ଶ୍ରୀଲଙ୍କାର ନିର୍ବାଚିତ ପ୍ରତିନିଧିମାନଙ୍କୁ ଗଣତାନ୍ତିକ ଉପାୟରେ ସେମାନଙ୍କର ମତ ପ୍ରକାଶ କରିବାକୁ ଦେବାପାଇଁ ଶୀଘ୍ର ପାର୍ଲାମେଣ୍ଟ ଅଧିବେଶନ ଡକାଇବାକୁ ବ୍ରିଟେନ୍ ରାଷ୍ଟ୍ରପତି ସିରିସେନାଙ୍କୁ ଅନୁରୋଧ କରିଛି ୟୁରୋପୀୟ ସଂଘ ଏହାର ବିବୃତ୍ତିରେ କହିଛି ହିଂସା ଓ ଉତ୍ତେଜନାକୁ ଏଡ଼େଇବାପାଇଁ ଯଥାସମ୍ଭବ ପଦକ୍ଷେପ ନିଆଯିବା ଉଚିତ ଓ ଆଇନ ଶ୍ଚଙ୍ଖଳା ରକ୍ଷାକାରୀ ସଂସ୍ଥାମାନେ ସେମାନଙ୍କର କର୍ତ୍ତବ୍ୟ ସମ୍ପାଦନବେଳେ ସଂଯମ ରକ୍ଷା କରିବା ଆବଶ୍ୟକ

ତେବେ ଏହି ଭୂମିକମ୍ପରେ ବଡ଼ଧରଣର କ୍ଷୟକ୍ଷତି ଘଟି ନାହିଁ

ଇଣ୍ଡୋନେସିଆ ଜାତୀୟ ଅନୁସନ୍ଧାନ ଓ ଉଦ୍ଧାର ସଂସ୍ଥାର ମୁଖ୍ୟ କହିଛନ୍ତି ମୂତଦେହଗୁଡ଼ିକୁ ଚିହ୍ନଟି ଓ ଡିଏନ୍ଏ ପରୀକ୍ଷା ପାଇଁ ଜାକର୍ତ୍ତା ନିଆଯିବ

ଦିଲ୍ଲୀରେ ବାୟୁ ପ୍ରଦ୍ଷଣ ସ୍ତର ଅତ୍ୟନ୍ତ ସଙ୍କଟଜନକ ଏବଂ ଭୟାନକ ରୂପ ଧାରଣ କରିଥିବାରୁ ଏହାକୁ ବିଚାରକୁ ନେଇ ସୁପ୍ରିମ୍କୋର୍ଟଙ୍କ ପକ୍ଷରୁ ଏହି ନିର୍ଦ୍ଦେଶ ଦିଆଯାଇଛି ଦିଲ୍ଲୀରେ ଯେତେସବୁ ଏଭଳି ପୁରୁଣା ଗାଡ଼ି ଅଛି ତାହାର ଏକ ତାଲିକା ପ୍ରସ୍ତୁତ କରି ୱେବ୍ସାଇଟ୍ରେ ପ୍ରକାଶ କରିବାକୁ ଅଦାଲତ କେନ୍ଦ୍ରୀୟ ପ୍ରଦୃଷଣ ନିୟନ୍ତ୍ରଣ ବୋର୍ଡ଼ ଏବଂ ପରିବହନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ଜଷ୍ଟିସ୍ ମଦନ ବି ଲୋକୁର ଏସ୍ ଅବ୍ଦୁଲ୍ ନିକିର୍ ଏବଂ ଦୀପକ୍ ଗୁପ୍ତାଙ୍କୁ ନେଇ ଗଠିତ ପୀଠ ଶୀଘ୍ର ଏକ ସାମାଜିକ ଗଣମାଧ୍ୟମ ସୃଷ୍ଟି କରିବାକୁ କେନ୍ଦ୍ରୀୟ ପ୍ରଦ୍ଷଣ ନିୟନ୍ତ୍ରଣ ବୋର୍ଡ଼କୁ କହିଛନ୍ତି ଯାହାଦ୍ୱାରା ନାଗରିକମାନେ ପ୍ରଦ୍ଷଣ ସଂକ୍ରାନ୍ତରେ ଅଭିଯୋଗଗୁଡ଼ିକ ଦାଖଲ କରିବେ ଓ ଏହା ଉପରେ ପଦାକ୍ଷେପ ଗ୍ରହଣ କରାଯିବ

ଦେଶବାସୀଙ୍କ ପାଇଁ ସେ ଚିରସ୍କରଣୀୟ ହୋଇ ରହିବେ ବୋଲି ରାଷ୍ଟ୍ରପତି କହିଚ୍ଛନ୍ତି ଇସି ଆଡ୍ଭର୍ଟାଇଜ୍ମେଣ୍ଟ ଛତିଶଗଡ଼ ସମେତ ବିଧାନସଭା ନିର୍ବାଚନ ହେଉଥିବା ସମସ୍ତ ରାଜ୍ୟରେ ସାମାଜିକ ଗଣମାଧ୍ୟମରେ ରାଜନୈତିକ ବିଜ୍ଞାପନ ଗଣମାଧ୍ୟମ ସାର୍ଟିଫିକେସନ୍ ଓ ପର୍ଯ୍ୟବେକ୍ଷଣ କମିଟି ଏମ୍ସିଏମ୍ସିଠାରୁ ପ୍ରାକ୍ ଅନୁମତି ପାଇବା ପରେ ପ୍ରକାଶ ପାଇବ ରାଜନୈତିକ ଦଳମାନେ ରାଜ୍ୟସ୍ତରୀୟ କମିଟିଠାରୁ ଅନୁମତି ପାଇପାରିବେ ଓ ପ୍ରାର୍ଥୀମାନେ କିଲ୍ଲାସରୀୟ କମିଟିରୁ ଏଥିପାଇଁ ଅନୁମତି ପାଇପାରିବେ